କରୋନା ଭୂତାଣୁ ସଂକ୍ରମଣ ନିୟନ୍ତଣ ହେବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ତେବେ କରୋନା ଭ୍ରତାଣୁ ସଂକ୍ରମଣକୁ ରୋକିବାପାଇଁ ସତର୍କତାମୂଳକ ପଦକ୍ଷେପସ୍ୱରୂପ ଏକସଙେ ଅଧିକ ଲୋକ ଏକାଠି ନ ହେବାକୁ ବିଶେଷଙ୍କମାନେ ମତ ଦେଇଛନ୍ତି

ସେହିପରି କରୋନା ଭୂତାଶୁ ସଂକ୍ରମଶ ରୋକିବା ପାଇଁ ପୁରୀରେ ବ୍ୟାପକ ପଦକ୍ଷେପ ନିଆଯାଇଛି ପୁରୀକୁ ପ୍ରତିଦିନ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ କିଲ୍ଲୁ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆର ହୋଇଛି

ଯଦି ସେମାନେ କରୋନା ଆକ୍ରାନ୍ତ ହୋଇଥିବା ସନ୍ଦେହ ହୁଏ ତେବେ ସିଡିଏମ୍ଓଙ୍କୁ ସୂଚନା ଦେବା ପାଇଁ କୁହାଯାଇଛି

ସେଗୁଡ଼ିକ ହେଲା ଜନଗହଳି ସ୍ଥାନଠାରୁ ଦୂରେଇ ରୁହନ୍ତୁ

ବ୍ୟବହୂତ ଟିସୁ ପେପର୍କୁ ଯଥାଶୀଘ୍ର ଢାଙ୍କୁଣି ଥିବା ଡଷ୍ଟବିନ୍ରେ ପକାଇ ଦିଅନ୍ତୁ

ଆଖ୍ ନାକ ଏବଂ ପାଟିକୁ ସ୍ୱର୍ଶ କରନ୍ତୁ ନାହିଁ ସର୍ବସାଧାରଣ ସ୍ତାନରେ ଛେପ ଖଙ୍କାର ପକାନ୍ତୁ ନାହିଁ